ଏଥିସହିତ ଭାରତ କୋଭିଡରୁ ଆରୋଗ୍ୟଲାଭ କରିଥିବା ଲୋକମାନଙ୍କ ସଂଖ୍ୟା ଦୃଷ୍ଟିରୁ ବିଶ୍ୱରେ ସର୍ବୋଚ୍ଚ ସ୍ଥାନରେ ପହଞ୍ଚୁଛି

ମନ୍ତ୍ରଣାଳୟ କହିଛି କୋଭିଡର ମ୍ରକାବିଲା ପାଇଁ କେନ୍ଦ୍ର ସରକାରଙ୍କ ରଣକୌଶଳ ଠିକ୍ଭାବେ କାର୍ଯ୍ୟକାରୀ କରାଯିବା ଯୋଗୁଁ ଆରୋଗ୍ୟହାର ବୃଦ୍ଧି ପାଇବା ସହ ମୃତ୍ୟୁହାର ହ୍ରାସ ପାଇଛି

ଅକ୍ଟୋବର ମାସରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ଦେଶରେ ଅନେକ ମହୋତ୍ସବ ଅନୁଷ୍ଠିତ ହେବ ଏହି ସମୟରେ ଅଧିକ ଜନସମାଗମ ଘଟିବାର ସମ୍ଭାବନା ଅଛି

ମହୋହବ ଗୁଡ଼ିକ ପାଇଁ ଅଧିକ ଯାଗାର ବ୍ୟବସ୍ଥା କରିବା କୋବିଡ୍ କଟକଣା ଗୁଡ଼ିକର ଠିକ୍ ରୂପେ ପାଳନ ଲାଗି ଯୋଜନା ପ୍ରସ୍ତୁତ କରିବା ଥର୍ମାଲ୍ ସ୍କ୍ରିନିଂ ଶାରୀରିକ ଦୂରତା ଓ ସାନିଟାଇଜେସନ୍ର ବ୍ୟବହାର ପାଇଁ ବ୍ୟବସ୍ଥା କରିବାକୁ ମନ୍ତ୍ରଣାଳୟ ପ୍ରଶାସନକୁ କହିଛି ଧାର୍ଯ୍ୟ ସୀମାଠାରୁ ଅଧିକ ସଂଖ୍ୟକ ଲୋକଙ୍କୁ ଏକତ୍ରିତ ହେବାକୁ ଦିଆଯିବ ନାହିଁ ଓ ଲୋକମାନଙ୍କ ମଧ୍ୟରେ ଆବଶ୍ୟକ ଶାରୀରିକ ଦୂରତା ବଜାୟ ରଖାଯିବ ଏଥିସହିତ ସମସ୍ତଙ୍କ ପାଇଁ ମାସ୍କ୍ ପରିଧାନ ବାଧ୍ୟତା ମୂଳକ କରାଯାଇଛି ଏସ୍ସି ସାହିନବାଗ ସୁପ୍ରିମକୋର୍ଟ କହିଛନ୍ତି ବିକ୍ଷୋଭ ପ୍ରଦର୍ଶନ ପାଇଁ ସାହିନବାଗ ଭଳି ସର୍ବସାଧାରଣ ସ୍ଥାନଗୁଡ଼ିକୁ ଦୀର୍ଘସମୟ ପର୍ଯ୍ୟନ୍ତ ଅଧିକାର କରିବା ଗ୍ରହଣୀୟ ନୁହେଁ ଓ ଏଭଳି ସ୍ଥାନଗୁଡ଼ିକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଅଧିକାର କରି ରଖାଯାଇ ପାରିବ ନାହିଁ ନାଗରିକ ସଂଶୋଧନ ଆଇନ୍ ବିରୁଦ୍ଧରେ ପ୍ରତିବାଦ ବିକ୍ଷୋଭ ପ୍ରଦର୍ଶନ ସଂକ୍ରାନ୍ତୀୟ ଏକ ଆବେଦନ ଭପରେ କୋର୍ଟ ଏହି ରାୟ ଦେଇଛନ୍ତି ଗତବର୍ଷ ଡିସେମ୍ବର ମାସରେ ଏହି ବିକ୍ଷୋଭ ପ୍ରଦର୍ଶନ ସମୟରେ ଦିଲ୍ଲୀର ସାହିନବାଗ ଅଞ୍ଚଳରେ ରାସ୍ତା ଅବରୋଧ ହୋଇ ରହିଥିଲା ଜଷ୍ଟିସ ଏସ୍କେ କଉଲ୍ଙ୍କ ଅଧ୍ୟକ୍ଷତାରେ ଏକ ଖଣ୍ଡପୀଠ କହିଛନ୍ତି ସର୍ବସାଧାରଣଙ୍କ ସ୍ଥାନଗୁଡ଼ିକୁ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅଧିକ କାଳ ପର୍ଯ୍ୟନ୍ତ ଅଧିକାର କରି ରଖାଯାଇପାରିବ ନାହିଁ ଖଣ୍ଡପୀଠ କହିଛନ୍ତି ସାହିନବାଗ ଅଞ୍ଚଳରୁ ବିକ୍ଷୋଭକାରୀମାନଙ୍କୁ ହଟାଇବା ପାଇଁ ଦିଲ୍ଲୀ ପୁଲିସକୁ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଥିଲା ମନିଟାରୀ ପଲିସି କମିଟି ନବଗଠିତ ମୁଦ୍ରାନୀତି କମିଟିର ତିନି ଦିନିଆ ବୈଠକ ଆଜିଠାରୁ ହେଉଛି ରିଜର୍ଭ ବ୍ୟାଙ୍କର ଦ୍ୱିମାସିକ ମୁଦ୍ରାନୀତି ସମୀକ୍ଷା ରିପୋର୍ଟ ଶୁକ୍ରବାର ଦିନ ଘୋଷଣା କରାଯିବ

ସରକାର ତିନି ଜଣ ପ୍ରଖ୍ୟାତ ଅର୍ଥନୀତିଜ୍ଞଙ୍କୁ ମୁଦ୍ରାନୀତି କମିଟିର ନୂଆ ସଦସ୍ୟ ମନୋନୀତ କରିଛନ୍ତି ସେମାନେ ହେଲେ ଅଶିମା ଗୋଏଲ ଜୟନ୍ତ ଆର୍ ବର୍ମା ଓ ଶଶାଙ୍କ ଭିଡେ

କମିଟିର ଶେଷ ବୈଠକ ଅଗଷ୍ଟ ମାସରେ ବସିଥିଲା ଓ ମୁଦ୍ରାସ୍କିତିକୁ ନିୟନ୍ତ୍ରଣରେ ରଖିବା ପାଇଁ ସୁଧ ହାରରେ କୌଣସି ପରିବର୍ତ୍ତନ କରାଯାଇ ନ ଥିଲା

ଭାରତ ଜାପାନ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ରଣନୀତିକ ଆଲୋଚନା ପରେ ଡକ୍କର ଜୟଶଙ୍କର କହିଛନ୍ତି ଯେ ଉଭୟ ଦେଶ ମଧ୍ୟରେ ଶିଳ୍ପଉତ୍ପାଦନ କୌଶଳବିକାଶ ଭିତ୍ତିଭୂମି ସ୍କଚନା ଓ ଯୋଗାଯୋଗ ଏବଂ ସ୍ୱାସ୍ଥ୍ୟ ଆଦି କ୍ଷେତ୍ରରେ କଥାବାର୍ତ୍ତା ହୋଇଛି ସେ ଅନେକଗୁଡିଏ ଟ୍ୱିଟ୍ କରି କହିଛନ୍ତି ଯେ ଭାରତ ଓ ଜାପାନ ମଧ୍ୟରେ ଏକ ସ୍ୱତନ୍ତ୍ର ଭାଗିଦାରୀ ସମ୍ପର୍କ ରହିଛି ଏ ଉତ୍ତମ ଭାଗିଦାରୀ ସମ୍ପର୍କ କୋବିଡ୍ ନାଇଷ୍ଟିନ୍ ପରବର୍ତ୍ତୀ ବିଶ୍ୱ ପାଇଁ ଉପାଦେୟ ହେବା ସହ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ସ୍ଥିରତା ନିରାପତ୍ତା ଓ ବିକାଶ ଆଶିବା ଦିଗରେ ସହାୟକ ହେବ ଡକୁର ଏସ୍ ଜୟଶଙ୍କର କହିଛନ୍ତି ଜାପାନର ବିଦେଶ ମନ୍ତ୍ରୀଙ୍କ ସହ ବୈଠକରେ ଦୁଇଦେଶ ମଧ୍ୟରେ ଜାରି ରହିଥିବା ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ଓ ଜାତିସଂଘର ସଂସ୍କାର ପରବର୍ତ୍ତୀ ବିଶ୍ୱ ପରିସ୍ଥିତି ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା

କୋବିଡ ନାଇଷ୍ଟିନ୍ ସଂକ୍ରମଣ ପାଇଁ ସେହି ଟ୍ରେନ୍ଗୁଡ଼ିକୁ ବାତିଲ କରିଦିଆଯାଇଥିଲା ଟ୍ରେନ୍ ଭିତରେ ଶାରିରୀକ ଦ୍ୱରତା ବଜାୟ ରଖିବା ପାଇଁ ପ୍ରତି ଗୋଟେଛଡା ସିଟ୍ ପାଇଁ ଟିକଟ ବୃକିଂ କରିବାକୁ ଅନୁମତି ଦିଆଯିବ

କୋବିଡରେ ସଂକ୍ରମଣ ଦୃଷ୍ଟିରୁ ଯାତ୍ରୀମାନଙ୍କର ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯବି ଯାତ୍ରୀମାନଙ୍କ ସୁରକ୍ଷା ପାଇଁ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଜାରି କରାଯାଇଛି ଯାତ୍ନୀମାନେ ଥରେ ସେମାନଙ୍କ ସିଟ୍ରେ ବସିବାପରେ ସେମାନଙ୍କୁ ପରସ୍କର ମଧ୍ୟରେ ସେମାନଙ୍କର ସିଟ୍ର ଅଦଳବଦଳ କରିବାକୁ ଅନୁମତି ଦିଆଯିବ ନାହିଁ ଉଭୟ ଯାତୀ ଏବଂ ଟ୍ରେନ୍ କର୍ମଚାରୀମାନଙ୍କ ପାଇଁ ମାସ୍କ ବ୍ୟବହାର କରିବାକୁ ବାଧ୍ୟତାମୂଳକ କରାଯାଇଛି ଟ୍ରେନ୍ରେ ଯାତ୍ରା କରିବାକୁ ଥିବା ପ୍ରତ୍ୟେକ ଯାତ୍ରୀଙ୍କୁ ଆରୋଗ୍ୟସେତୁ ଆପ୍ ଡାଉନ୍ଲୋଡ କରିବାକୁ ପଡିବ

ଏହି କିଟ୍ ମଧ୍ୟରେ ଏକ ହ୍ୟାଣ୍ଡ ସାନିଟାଇଜର ଏକ ମାସ୍କ ଏକ ଫେସ୍ ସିଲ୍ଡ ଓ ଗୋଟିଏ ଯୋଡ଼ା ଗ୍ଲୋବ୍ସ ରହିବ କୋଚ୍ ମଧ୍ୟରେ ପ୍ରବେଶ କରିବା ପୂର୍ବରୁ ପ୍ରତ୍ୟେକ ଯାତ୍ରୀଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ ଓ ହ୍ୟାଣ୍ଡ ସାନିଟାଇଜେସନ କରାଯିବ

ସେଗୁଡ଼ିକ ମଧ୍ୟରେ କୃଷି ଶିକ୍ଷା ଉଦ୍ୟୋଗ ବୈଷୟିକ ଜ୍ଞାନ ଶକ୍ତି ଅର୍ଥ ଖାଦ୍ୟ ସ୍ୱାସ୍ଥ୍ୟ ଶିଳ୍ପ ଓ ସହରାଞ୍ଚଳ ସେବା ରହିଛି

ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି ଏହିସବୁ ପୁରସ୍କାରଗୁଡ଼ିକ ଯୁବ ଉଦ୍ୟୋଗପତିମାନଙ୍କୁ ଅଧିକ ଉତ୍ପାହିତ କରିବ ସେ କହିଛନ୍ତି ଏହି ପୁରସ୍କାରଗୁଡ଼ିକୁ ସ୍ୱତନ୍ତ୍ର ପୁରସ୍କାର ବିବେଚନା କରାଯାଉଛି କାରଣ ନୂଆ ନୂଆ ଚିନ୍ତାଧାରାକୁ ସ୍ୱୀକୃତି ଦେବା ପାଇଁ ଏଗୁଡ଼ିକୁ ଦିଆଯାଉଛି ସେ କହିଛନ୍ତି ଭାରତ ବିଶ୍ୱରେ ତୃତୀୟ ବୃହତମ ଷ୍ଟାର୍ଟ ଅପ୍ କେନ୍ଦ୍ରରେ ପରିଣତ ହୋଇଛି

ଟ୍ୱିଟ୍ କରି ଶ୍ରୀ ଶାହା କହିଛନ୍ତି ଆଇନ୍ଶୃଙ୍ଖଳା ରକ୍ଷା କ୍ଷେତ୍ରରେ ଆର୍ଏଏଫ୍ ଉଲ୍ଲେଖନୀୟ ସେବା ପ୍ରଦର୍ଶନ କରିଆସିଛି ସେ କହିଛନ୍ତି ବିଭିନ୍ନ ମାନବୀୟ କାର୍ଯ୍ୟରେ ଆର୍ଏଏଫ୍ କର୍ମଚାରୀମାନଙ୍କ ସେବା ଅତ୍ୟନ୍ତ ପ୍ରଶଂସନୀୟ ସେ କହିଛନ୍ତି ଆର୍ଏଏଫ୍ ଜାତିସଂଘ ଶାନ୍ତିରକ୍ଷା ମିଶନରେ ଭାରତର ଗୌରବ ବଢ଼ାଇଛି